ସେମାନେ ଦେଇଥିବା ଇସ୍ତଫା ପତ୍ର ପୂର୍ବରୁ ଗ୍ରହଣ ହୋଇ ନ ଥିବା ଦୃଷ୍ଟିରୁ ସେମାନେ ଦ୍ୱିତୀୟ ଥରପାଇଁ ବିଧିବଦ୍ଧଭାବେ ଇସ୍ତଫା ଦେଇଥିଲେ ବାଚସ୍କତି ଶ୍ରୀ କୁମାର କହିଥିଲେ ଏହି ଇସଫା ପତ୍ରଗୁଡ଼ିକର ଯାଞ୍ଚ୍ କରି ସେ ପରବର୍ତ୍ତୀ ନିଷ୍କଭି ନେବେ ଇସଫା ପତ୍ର ପାଇବା ପରେ ସାମ୍ବାଦିକମାନଙ୍କୁ ବାଚସ୍କତି ଶ୍ରୀ କୁମାର କହିଥିଲେ ଏ ପ୍ରସଙ୍ଗରେ ସେ କି ପଦକ୍ଷେପ ନେବେ ସେ ସମ୍ପର୍କରେ ସୁପ୍ରିମ୍କୋର୍ଟଙ୍କୁ ଜଣାଇବେ ସେ ମଧ୍ୟ ବିଧାନସଭା ଗୃହକାର୍ଯ୍ୟର ଭିଡ଼ିଓ ରେକଡ଼ିଂ କୋର୍ଟଙ୍କ ପ୍ରଦାନ କରିବେ ଅନ୍ୟପକ୍ଷରେ କଂଗ୍ରେସ ଓ କେଡିଏସ୍ ପକ୍ଷର୍ ସମସ୍ତ ବିଧାୟକଙ୍କ ଆଜି ବିଧାନସଭାର ଗୃହକାର୍ଯ୍ୟରେ ଯୋଗ ଦେବା ନିମନ୍ତେ ହିପ୍ କାରି କରାଯାଇଛି

ଏହି ଆଲୋଚନାରେ ବିଭିନ୍ନ ପ୍ରଶ୍ୱର ଉତ୍ତର ଦେଇ ରେଳମନ୍ତ୍ରୀ ସ୍ବରେଶ ଅଙ୍ଗାଡ଼ି କହିଥିଲେ ସରକାର ଯାତ୍ରୀମାନଙ୍କ ସ୍ୱରକ୍ଷା ସ୍ୱଚ୍ଛତା ଓ ଷ୍ଟେସନ୍ଗୁଡ଼ିକରେ ବିଭିନ୍ନ ସୁବିଧା ଉପଲହ୍ଧ କରାଇବା ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ନେଇଉଛନ୍ତି ପ୍ରତ୍ୟେକ ଟ୍ରେନ୍ ଓ ଷ୍ଟେସନ୍ରେ ସ୍ୱଚ୍ଚତା ବଜାୟ ରଖିବାପାଇଁ ସମସ୍ତ ସାଂସଦମାନଙ୍କୁ ସେ ଆହ୍ୱାନ କରିଥିଲେ ଏନ୍ଡିଏ ସରକାରଙ୍କ ଅମଳରେ ରେଳବାଇରେ ଉନ୍ନତ ଭିଭିଭିମି ଲାଗି ଅଧିକ ଖର୍ଚ୍ଚ କରାଯାଉଥିବା ସେ କହିଛନ୍ତି ପୂର୍ବରୁ ଆଲୋଚନା ଆରମ୍ଭ କରି କଂଗ୍ରେସ ସଦସ୍ୟ ଅଧୀରଞ୍ଜନ ଚୌଧୁରୀ କହିଥିଲେ ରେଳବାଇ ଏକ ଦୟନୀୟ ଅବସ୍ଥାରେ ପହଞ୍ଚିଛି ଓ ରେଳବାଇରେ ଉନ୍ତି ଆଣିବା ଦିଗରେ ସରକାର ନେଇଥିବା ପଦକ୍ଷେପ ପର୍ଯ୍ୟାପ୍ତ ନୃହେଁ ସେ କହିଥିଲେ ରେଳବାଇକ୍ର ଯାତ୍ରୀ ଭଡ଼ା ଓ ମାଲ୍ ଭଡ଼ାରୁ ମିଳୁଥିବା ରାଜସ୍ୱ କମିବାରେ ଲାଗିଛି ସରକାର ରେଳବାଇର ଘରୋଇ କରଣ କରିବାକୁ ପ୍ରଚେଷ୍ଟା କରୁଥିବାର ସେ ଦୋଷାରୋପ କରିଥିଲେ ସେ ମଧ୍ୟ ରେଳବାଇକୁ ଘରୋଇକରଣ କରିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷର୍ତ କରାଯାଉଥିବା ପ୍ରଚେଷ୍ଟାର ନିନ୍ଦା କରିଥିଲେ

ସେମାନଙ୍କ ମଧ୍ୟରେ ଦୁଇ ଜଣ ଲେଖାଏଁ ପ୍ରାର୍ଥୀ ଏଆଇଏଡିଏମ୍କେ ଡିଏମ୍କେ ଦଳର୍ ନିର୍ବାଚିତ ହୋଇଥିବାବେଳେ ପିଏମ୍କେ ଓ ଏମ୍ଡିଏମ୍କେ ଦଳର୍ ଜଣେ ଲେଖାଏଁ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ଶାସକ ଏଆଇଡିଏମ୍କେ ଦଳରୁ ପୂର୍ବତନ ମନ୍ତ୍ରୀ ମହଞ୍ଜଦ ଜାନ୍ ଓ ସାଲେମ୍ରୁ ଦଳୀୟ ନେତା ଚନ୍ଦ୍ରଶେଖରନ୍ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାର୍ତ ପିଏମ୍କେ ଓ ଏହାର ସହଯୋଗୀ ଦଳ ପକ୍ଷର୍ ଡକ୍ଟର ଅନ୍ବ୍ରମଣି ରାମାଡସ୍ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ଡିଏମ୍କେରୁ ପୂର୍ବତନ ଅତିରିକ୍ତ ସଲିସିଟର୍ କେନେରାଲ୍ ପି ୱିଲ୍ସନ୍ ଓ ଦଳର ଶ୍ରମିକ ସଙ୍ଗଠନର ନେତା ସାନ୍ମୁଗମ୍ ଏବଂ ଏମ୍ଡିଏମ୍କେରୁ ଭାଇକୋ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି

ଏ ସମ୍ପର୍କରେ କାରି କରାଯାଇଥିବା ଏକ ବିଞ୍ଘପ୍ତିରେ କୃହାଯାଇଛି ରାଷ୍ଟପତି ଶ୍ରୀହରିକୋଟାସ୍ଥିତ ସତୀଶ୍ ଧାଓୁନ୍ ମହାକାଶ କେନ୍ଦ୍ର ପରିଦର୍ଶନ କରିବେ

ଜେକେ ଆଟାକ୍ ଜନ୍ମୁ କାଶ୍ମୀରର କୁଲ୍ଗାମ୍ କିଲ୍ଲା ଅନ୍ତର୍ଗତ ଆମ୍ନୁ ଅଞ୍ଚଳସ୍ଥିତ ସୁରକ୍ଷା କର୍ମୀଙ୍କ ଶିବିର ଉପରକୁ ସନ୍ଦିଗ୍ଧ ସନ୍ତାସବାଦୀମାନେ ଗତକାଲି ବିଳୟିତ ରାତିରେ ଆକ୍ରମଣ କରିଛନ୍ତି ନିରାପତ୍ତା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୁରକ୍ଷା କର୍ମୀମାନେ ଏହି ଆକ୍ରମଣର ପାଲଟା ଜବାବ୍ ଦେଇଥିଲେ ତେବେ ଏହି ଘଟଣାରେ ଉଭୟ ପକ୍ଷରୁ କେହି ମୃତାହତ ହୋଇଥିବା ଖବର ଏପର୍ଯ୍ୟନ୍ତ ହସ୍ତଗତ ହୋଇ ନାହିଁ ତେବେ ଆକ୍ରମଣକାରୀଙ୍କୁ ଠାବ କରିବା ଉଦ୍ଦେଶ୍ୟରେ ଏକ ଖାନ୍ତଲାସୀ ଅଭିଯାନ ଆରମ୍ଭ ହୋଇଥିବା ଜଣାଯାଇଛି ମାଲ୍ୟା ଏଚ୍ସି ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସମ୍ପର୍ତି ବାଜ୍ୟାପ୍ତି ସମ୍ପର୍କିତ ମାମଲାର ଶ୍ରଣାଣି ଏକ ସ୍ୱତନ୍ତ୍ର ଅଦାଲତରେ କରାଯାଉଥିବା ପ୍ରକ୍ରିୟା ବିରୋଧରେ ରହିତାଦେଶ ଦେବାକୁ ବମ୍ବେ ହାଇକୋର୍ଟ ଗତକାଲି ମନା କରିଦେଇଛନ୍ତି ବିଚାରପତି ଅକିଲ୍ କ୍ରରେସି ଓ ଏସ୍ଜେ କାଥାୱାଲାଙ୍କ ନେଇ ଗଠିତ ଏକ ଡିଭିଜନ୍ ବେଞ୍ ଗତକାଲି ଏହି ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ଅଦାଲତରେ କରାଯାଉଥିବା ଶୁଣାଶିକୁ ବନ୍ଦ୍ କରିବା ଲାଗି ବିଜୟ ମାଲ୍ୟା ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ ତେବେ ମାଲ୍ୟାଙ୍କ ଦ୍ୱାରା ଆଗତ ଆବେଦନକ୍ ମଞ୍ଜର କରିବା ଲାଗି କୌଣସି କାରଣ ନାହିଁ ବୋଲି ଅଦାଲତ କହିଛନ୍ତି

ଗତକାଲି ଲୋକସଭାରେ ଏକ ପ୍ରଶୁର ଉତ୍ତରରେ ସେ ଏହା କହିଛନ୍ତି ଶ୍ରୀ ଗଡ଼କରୀ କହିଛନ୍ତି ଏହି ପ୍ରକଳ୍ପକୁ ଅର୍ଥ ମନ୍ତ୍ରଣାଳୟ ନିୟମ ଅନୁଯାୟୀ ମଞ୍ଜୁରି ପ୍ରଦାନ କରିଛି

ରିପୋର୍ଟରେ କୁହାଯାଇଛି ବର୍ତ୍ତମାନ ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଶୀର୍ଷ ସ୍ତରରେ ରହିଛି ଏହାର ଫଳସ୍ୱର୍ପ ବାଶିଜ୍ୟ କାରବାରରେ ଆଖିଦୂଶିଆ ଅଭିବୃଦ୍ଧି ପରିଲକ୍ଷିତ ହେଉଛି

ଗତ ଦୁଇ ଦିନ ଧରି ଏହି ଅନାସ୍ଥାପ୍ରସ୍ତାବ ଉପରେ ଆଲୋଚନା ହେବା ପରେ ଗତକାଲି ସନ୍ଧ୍ୟାରେ ଭୋଟ୍ଗ୍ରହଣ କରାଯାଇଥିଲା ଜେଭିପି କହିଛି ପୂର୍ବରୁ ଗୁଇନ୍ଦା ସୂଚନା ଥିବା ସତ୍ତ୍ୱେ ଇଷର୍ ରବିବାର ଆକ୍ରମଣକୁ ରୋକିବାରେ ସରକାର ବିଫଳ ହେବା ଅଭିଯୋଗ କରି ଆଗତ ହୋଇଥିବା ଏହି ଅନାସ୍ଥାପ୍ରସ୍ତାବକୁ ସମସ୍ତ ବିରୋଧୀ ସାଂସଦମାନେ ସମର୍ଥନ କରିବେ ବୋଲି ଆଶା କରାଯାଉଥିଲା ଡେବେ ଶ୍ରୀଲଙ୍କାର ଅର୍ଥନୀତି ସଂସ୍କାର ମନ୍ତ୍ରୀ ହର୍ଷ ଡି ସିଲ୍ଭା ଏହି ଅଭିଯୋଗକୁ ଖଶ୍ଚନ କରିଚ୍ଚନ୍ତି

ମାଲିସ୍ଥିତ କାର୍ଯ୍ୟାଳୟ ପକ୍ଷର୍ ଏହି ଘଟଣାର ତଦନ୍ତ କରାଯାଉଛି

ସେଠାକାର ରାଷ୍ଟ୍ରପତିଙ୍କ ଗାଦିଚ୍ୟତ କରିବାପାଇଁ ସେନାବାହିନୀର ବିଦ୍ରୋହୀ ସୈନିକମାନେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରୁଛନ୍ତି

ଆସନ୍ତା ରବିବାର ଦିନ ଲର୍ଡ଼ସ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲ୍ ମ୍ୟାଚ୍ରେ ଇଂଲଣ୍ଡ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ